ଆସନ୍ତା ଶୁକ୍ରବାର ଏହି ଦୁଇ ରାଜ୍ୟରେ ଭୋଟ୍ ଗ୍ରହଣ କରାଯିବ

ମିଚେଲ୍ ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ୍ ହେଲିକପୂର କାରବାର ଦୁର୍ନୀତିରେ ମଧ୍ୟସ୍ଥ ଥିବା ପଳାତକ ବ୍ରିଟିଶ ନାଗରିକ କ୍ରିଷ୍ଟିଆନ୍ ମିଚେଲ୍କୁ ଗତକାଲି ରାତିରେ ସଂଯୁକ୍ତ ଏମିରେଟ୍ସରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି ତାକୁ ସିବିଆଇ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିବା ପରେ ପଚରା ଉଚରା କରୁଛି

ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋବାଲ୍ଙ୍କ ତତ୍ତ୍ୱାବଧାନରେ ଏହି ପ୍ରତ୍ୟର୍ପଣ କାର୍ଯ୍ୟ ସମ୍ପନ୍ଧ ହୋଇଛି ଦୁବାଇଠାରେ ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ୍ ଜୟେଦ୍ଙ୍କ ସହ ଭାରତର ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ଗୋଟିଏ ଦିନ ଧରି ବ୍ୟାପକ ଆଲୋଚନା କରିବା ପରେ ଭାରତକୁ ଏହି ସଫଳତା ମିଳିଛି

ଏହା ଦ୍ୱାରା ସିକ୍କିଟିନ୍ ଜିବିପି ଡାଟା ଲିଙ୍କ୍ ସର୍ଭିସ୍ ଯୋଗାଣ ସମ୍ଭବ ହେବ ବୋଲି ସେ ସ୍ବଚନା ଦେଇଛନ୍ତି

ଆସନ୍ତା ଶୁକ୍ରବାର ଦିନ ଉଭୟ ରାଜ୍ୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜସ୍ଥାନର ହନୁମାନଗଡ଼ ସିକର ଏବଂ ଜୟପୁରଠାରେ ନିର୍ବାଚନ ର୍ୟାଲିକ୍ ସମ୍ଘୋଧୂତ କରିଥିଳେ କର୍ତ୍ତାରପ୍ରର ଘଟଣାକ୍ ନେଇ ଶ୍ରୀ ମୋଦି କଂଗ୍ରେସ ଉପରେ ଆକ୍ମଣ କରିବା ସହ ରାହ୍ରଲ ଗାନ୍ଧୀ ଭାରତମାତାକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ସେହିପରି ରାହୁଲ ଗାନ୍ଧୀ ମଧ୍ୟ ରାଜସ୍ଥାନର ତିନୋଟି ନିର୍ବାଚନୀ ସଭାରେ କଂଗ୍ରେସକୁ କ୍ଷମତାକୁ ଆଶିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ

ଗୋହତ୍ୟା ଘଟଣାରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷାନ ଗ୍ରହଣ ପାଇଁ ସଫପୂକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ଗୁଇନ୍ଦା ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ସୂଚନାଯୋଗ୍ୟ ବୁଲନ୍ଦସହର ହିଂସାରେ ଜଣେ ପୁଲିସ୍ ଇନ୍ନପେକ୍ ରଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି

କୃଷିମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଯେ ତୈଳବୀଜ ଓ ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଗତ ଚାରିବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି ରେଲଓ୍ବେ ଫିମେଲ୍ ରାଜଧାନୀ ଦୂରନ୍ତ ଏବଂ ଅନ୍ୟାନ୍ୟ ସମସ୍ତ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ୍ରେ ତୃତୀୟ ଶ୍ରେଣୀ ବର୍ଥର ଏକଷଷ୍ଠାଶ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ବୟସ ନିର୍ବିଶେଷରେ ଏକାଠି ଯାଉଥିବା ଯେକୌଣସି ମହିଳା ଯାତ୍ରୀ ଏହି ସଂରକ୍ଷଣର ସୁବିଧା ପାଇବେ ରେଳବାଇ ପକ୍ଷରୁ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ଯେ ମହିଳା ଯାତ୍ରୀଙ୍କ ନିରାପଭା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଟ୍ରାକୁର ପାୱାର ଟିଲର ଓ ଅନ୍ୟାନ୍ୟ ଯାନ ଆଦିରେ ଏଣିକି ଡିଜେଲ୍ ସହିତ ସିଏନ୍ଜି ବ୍ୟବହାର ହୋଇପାରିବ ଏଥିପାଇଁ ମୋଟରଯାନ ଆଇନରେ ସଂଶୋଧନ କରାଯାଇଛି ଆର୍ବିଆଇ ପଲିସି ରିଭ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଏହାର ପଞ୍ଚମ ଦ୍ୱିମାସିକ ଆର୍ଥିକ ନୀତି ଆଜି ଅପରାହ୍ନରେ ଘୋଷଣା କରିବ

ବିଶେଷଜ୍ଞମାନଙ୍କ ମତରେ ରିଜର୍ଭ ବ୍ୟାଙ୍କ ତାଙ୍କର ରଣନୀତି ଅପରିବର୍ତ୍ତିତ ରଖିପାରନ୍ତି ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସ ଏବଂ ମଧ୍ୟମଧରଣର ଆର୍ଥିକ ଅଭିବୃଦ୍ଧି ଯୋଗୁଁ ପ୍ରଚଳିତ ବିତ୍ତୀୟ ନୀତିରେ ବିଶେଷ କିଛି ପରିବର୍ତ୍ତନ ହେବାର ଆଶା ନାହିଁ ଟ୍ୟାକ୍ସ ପାନେଲ୍ ଆୟକର ଆଇନର ସଂଶୋଧନ ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସ ବର୍ତ୍ତମାନର ଆଇନରେ ଥିବା ତ୍ରଟି ବିଚ୍ୟୁତିର ସଂଶୋଧନ ଉପରେ ଗୁରୁତ୍ୱ ଦେବ ବୋଲି ଏହାର ଆବାହକ ଅଖିଳଶେ ରଫଜନ କହିଛନ୍ତି ନୂଆଦିଲ୍ଲୀଠାରେ ସେ କହିଛନ୍ତି ନାଟକୀୟ ଭାବରେ ନୀତିଗତ ପରିବର୍ତ୍ତନ ଆଣିବାକୁ ଟାସ୍କଫୋର୍ସ ପ୍ରସ୍ତାବ ଦେବା ଅପେକ୍ଷା ଆୟକର ଆଇନର ସରଳୀକରଣ ଓ ଦ୍ୱନ୍ଦ୍ୱ ଦୂରୀକରଣ ଉପରେ ଗୁରୁତ୍ୱ ଦେବ

ଏହି ସଂଖ୍ୟା ଗତବର୍ଷ ତୁଳନାରେ ଦୁଇଗୁଣ

ଗତକାଲି ନୂଆଦିଲ୍ଲୀଠାରେ ସେ କହିଛନ୍ତି ଯେ ବିମୁଦ୍ରାୟନ ପ୍ରକ୍ରିୟା ଦେଶର ଟିକସ ପରିସରକୁ ବୃଦ୍ଧି କରିବାରେ ସହାୟକ ହୋଇଛି

ଏହି ଗସ୍ତ କାଳରେ ରାଷ୍ଟ୍ରପତି ନେ ପାଇ ତାଓ ଏବଂ ୟାନଗୁଁ ଯାଇ ମିଆଁମାର ରାଷ୍ଟ୍ରପତି ୟୁ ଔନ୍ ମାଇଁନ ଏବଂ ଷ୍ଟେଟ୍ କାଉନ୍ସିଲ୍ର ଦାଓ ଅଙ୍ଗ ସାନ୍ ସୁ କି ଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମିଆଁମାରର ବିକାଶ କ୍ଷେତ୍ରରେ ଭାରତର ସହଯୋଗୀତାକୁ ଅଧିକ ସୁଦୃଢ଼ କରିବା ରାଷ୍ଟ୍ରପତିଙ୍କ ଏହି ଗସ୍ତର ମୂଳଲକ୍ଷ୍ୟ ଭାରତ ସହ ଆକୁ ଇଷ୍ଟ୍ ଏବଂ ପଡ଼ୋଶୀ ପ୍ରଥମ ନୀତିକୁ ଆପଣେଇବାରେ ମିଆଁମାର ହେଉଛି ଏସିଆନ୍ ରାଷ୍ଟ୍ରସମୂହର ପ୍ରଥମ ଦେଶ ୟୁକେୟୁ ବ୍ରେକ୍ଜିଟ୍ ବ୍ରିଟିଶ ପ୍ରଧାନମନ୍ତ୍ରୀ ତେରେସା ମେ ବ୍ରେକ୍ଜିଟ୍ ପ୍ରସଙ୍ଗରେ ଏକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ତାଙ୍କ ଦେଶ ୟୁରୋପୀୟ ସଂଘରୁ ଓହରିଯିବାକୁ ନେଇ ଦେଶର ନିମ୍ନ ସଦନ ହାଉସ୍ ଅଫ୍ କମନ୍ନରେ ସରକାରଙ୍କୁ ପ୍ରଥମଥର ପାଇଁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି

ବ୍ରିଟିଶ ସରକାର ବ୍ରେକ୍ଜିଟ୍ ପ୍ରସଙ୍ଗରେ ଯେଉଁ ଆଇନଗତ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରାଇବା କଥା ତାହା କରିନଥିବାରୁ ବିରୋଧୀ ସଦସ୍ୟମାନେ ଏହାର ତୀବ୍ର ସମାଲୋଚନା କରିଛନ୍ତି

ହକି ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଡିରେ ଜର୍ମାନୀ ନେଦରଲାଣ୍ଡକୁ ଏବଂ ମାଲେସିଆ ପାକିସ୍ତାନ ସହ ମୁକାବିଲା କରିବ